ସ୍ଟପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଚଳିତବର୍ଷ କରୋନା କଟକଶା ମଧ୍ଘରେ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଷିତ ହୋଇଯାଇଛି

ଏହା ସହିତ ପୁରୀର ଜନସାଧାରଣଙ୍କୁ ସେମାନଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତୀ ସାଧୁବାଦ ଜଣାଇଛନ୍ତି

ପୁରୀ ସହରର ସମସ୍ତ ପ୍ରବେଶ ପଥ ଗୁଡିକୁ ସିଲ କରିଦିଆଯିବା ସହିତ ପୁରୀ ସହରର କୌଣସି ବ୍ୟକ୍ତିଙ୍କୁ ବଡଦାଶ୍ଡକ୍ ଛାଡି ଦିଆଯାଉନାହିଁ

କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖାଯିବ ବଡଶଙ୍ଖଠାରୁ ମାଟିଆପଡା ଓ ବସ୍ଷାଣ୍ଡ ଗୋଲେଇ ଆଦି ଅଞ୍ଞଳରେ କଫ୍ୟୁ ବଳବତ୍ତର ରହିବ

ତିନି ଜଣ ଯାକ କଟକ ଜିଲ୍ବାର ବୋଲି ଜଣାପଡିଛି

ତେବେ ଜେଲରୁ ଜାମିନ ମିଳିବା ପରେ ଥାନାକୁ ଆସି ଗିରଫଦାରୀର ପ୍ରତିବାଦ କରି ସେ ବିଷ ପିଇ ଦେଇଥିଲେ ଗ୍ରରତର ଅବସ୍ତାରେ ତାଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତି କରାଯାଇଥିଲା